କୌଶସି ମାମଲାରର ତଦନ୍ତଠାରୁ ଆର ନ୍ୟାୟାଳୟରେ ସାକ୍ଷ୍ୟ ପ୍ରଦାନ ପର୍ଯ୍ୟନ୍ତ ସାକ୍ଷୀମାନଙ୍କୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ

ସର୍ବୋଚ ନ୍ୟାୟାଳୟ ଏହି ଧାରାକୁ ବେଆଇନ ଦର୍ଶାଇଥିଲେ

ବରି ବିଧାୟିକା ସ୍ୱନନ୍ଦା ଦାସଙ୍କ ପରେ ଏହି ଦୁଇଟି ମାମଲା ରୁଜୁ କରାଯାଇଛି

ଅନ୍ୟପକ୍ଷରେ ଗଙ୍ଗାଧର ସାହୁଙ୍କୁ ଶିକ୍ଷା ଓ ଶିକ୍ଷକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି

ସମ୍ମୃକ୍ତ ପ୍ଲାକ୍ରେ ଅଗ୍ନି ନିରାପଉ

ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା